ଏହିସବ୍ ଜିଲାଗୁଡିକ ହେଲା ଗଞାମ ଖୋର୍ଦ୍ଧା କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମ

ଏହା ବ୍ୟତୀତ ସମସ୍ତ ବ୍ୟବସାୟିକ ପ୍ରତିଷାନ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରହିବ

ସେହିପରି କର୍ବରୀ କାର୍ଯ୍ୟରେ ବାହାରକୁ ବାହାର୍ତଥିବା କର୍ମଚାରୀ ସାଙ୍ଗରେ ପରିଚୟପତ୍ର ନେବାକୁ ବାଧତାମଳକ କରାଯାଇଛି

କଟକଶା ଉଲ୍କଂଘନ କରେ ଆଇନ ଅନୁଯାୟୀ ଦୂଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦରହିବ ଓ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକ ହୋମ ଡେଲିଭରି ମାଧ୍ଧମରେ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷର୍ କୁହାଯାଇଛି

ଗତକାଲି ସ୍ୱାସ୍ଥ୍ୟମନ୍ତୀ ନବକିଶୋର ଦାସଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଏଣିକି ଛେଣ୍ଡ ବାଗୁଡିବସ୍ଡି ନିକଟରେ ଥିବା ଆଶ୍ରୟ କେନ୍ଦରେ କୋଭିଡ୍ ପଞୀକରଣ କରାଯିବ